ଗତ ରବିବାରଠାରୁ ବର୍ଷା ସାମାନ୍ୟ ହ୍ରାସ ପାଇଛି

ଚିକିହାଳୟରେ ଭର୍ତ୍ତି କରାଯାଇଛି

ଲୁହାବିମ୍ ଦୁର୍ବଳ ହୋଇପଡିଛି ଜଗମୋହନ ନାଟମଣ୍ଡପ ଏବଂ ଭୋଗମଣ୍ଡପ ନାଟମଣ୍ଡପ ସଂଯୋଗ ସ୍ତୁଳରେ ପାଟ ସୂଷ୍ଟି ହୋଇଛି

ଏହି ଯୋଜନା ଅନ୍ୟ ଜିଲ୍ଲା ଭଳି କଳାହାଶ୍ଡି ଜିଲ୍ଲାରେ ମଧ କାର୍ଯ୍ୟ କରୁଛି

ଏହା ପରେ ଆଶାକର୍ମୀଙ୍କ ସହାୟତାରେ ଶିଶୁଟିକୁ ଭଞ୍ଞନଗର ଡାକ୍ତରଖାନାରେ ଭର୍ତି କରାଯାଇଛି

ଜଳ ନିଷାସନ ପାଇଁ ପୌରସଂସ୍ରା ସକ୍ଷମ ହୋଇପାରିନି

ଏସବୁ ସମସ୍ୟାର ସମାଧାନ ଦାବିକରି ମୁନିଗୁଡ଼ା ଅଞଳର ଜନସାଧାରଣଙ୍କଦ୍ୱାରା ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦିଆଯାଉଛି

ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ସତର୍କ ସ୍ଚନା ଜାରି କରାଯାଇଛି